ଆକାଶବାଣୀ ଡିଡି ନିଉଜ୍ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଶାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଗୁଡ଼ିକରେ ଏହା ଏକା ସମୟରେ ପ୍ରସାରିତ ହେବ ଆକାଶବାଣୀ କାର୍ଯ୍ୟକ୍ରମର ହିନ୍ଦୀ ପ୍ରସାରଣ ପରେ ପରେ ଆଞ୍ଚଳିକ ଭାଷାରେ ଏହା ପ୍ରଚାର କରାଯିବ

ପିଏମ୍ ଖେଲୋ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତସନ୍ଧ୍ୟାରେ ଓଡ଼ିଶାର କଟକଠାରେ ସର୍ବପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଶୁଭାରମ୍ଭ କରିଛନ୍ତି ଏହି ଶୁଭାରମ୍ଭ ସହ ଭାରତ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆୟୋଜନ କରୁଥିବା ଦେଶମାନଙ୍କ ଦଳରେ ସାମିଲ ହୋଇଛି

ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ପ୍ରତିଯୋଗିତାର ଶୁଭାରମ୍ଭ କରିବା ଅବସରରେ ଏହା ଦେଶର କ୍ରୀଡ଼ା ବିପ୍ଲବ କ୍ଷେତ୍ରରେ ଆଉ ଏକ ଅଗ୍ରଣୀ ଭୂମିକା ତୁଲାଇବ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେଣ୍ ରିଜିଜ୍ଜୁ ଏହି ଅବସରରେ ଉଦ୍ବୋଧନ ଦେଇ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରୁ ଭାରତ ପାଇଁ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗୀ ଚିହ୍ନଟ ହେବେ ବୋଲି କହିଛନ୍ତି

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ ଏଭଳି କ୍ରୀଡ଼ା ଆୟୋଜନର ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି କମିଟି କରୋନା ଆଡଭାଇଜରି କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ସିଙ୍ଗାପୁର ନଯିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି

ଆସନ୍ତାକାଲିଠାରୁ ନେପାଳ ଇଣ୍ଡୋନେସିଆ ଭିଏତନାମ ମାଲେସିଆ ଆଦି ଦେଶରୁ ଭାରତ ଆସୁଥିବା ବିମାନ ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ପରୀକ୍ଷା କରାଯିବ

ସେମାନେ କରୋନା ଭୂତାଣୁରେ ସଂକ୍ରମିତ କି ନୁହେଁ ତାହା ନିର୍ଦ୍ଧାରଣ କରାଯାଉଛି କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଏଥିରେ କରୋନା ଭୂତାଣୁ ସଂକ୍ରମଣର ସ୍ଥିତି ଓ ଭାରତୀୟମାନଙ୍କ ନିରାପତ୍ତା ନେଇ ସମୀକ୍ଷା କରାଯାଇଛି ହର୍ଷବର୍ଦ୍ଧନ ନାଇଫର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ସରକାରଙ୍କ ବ୍ୟାପକ ତଦାରଖ ବ୍ୟବସ୍ଥା ଓ ପଦକ୍ଷେପ ଯୋଗୁଁ ଭାରତ କରୋନା ସଂକ୍ରମଣରୁ ଏଯାଏ ସୁରକ୍ଷିତ ରହିଛି ଏବୋଲା ନିଫା ଓ ସ୍ୱାଇନ୍ଫ୍ଲ ଭଳି ରୋଗର ମୁକାବିଲା କରିବା ପାଇଁ ଅତୀତରେ ଭାରତୀୟ ଚିକିତ୍ସକ ଚିକିତ୍ସା କର୍ମଚାରୀ ଓ ଅନ୍ୟ ସଂପୃକ୍ତ ପକ୍ଷ ଯେଉଁଭଳି ଭାବେ ତପୂରତା ପ୍ରକାଶ କରିଥିଲେ ଏଥର ମଧ୍ୟ ସେହିଭଳି ତପୂରତା ଦେଖାଇଛନ୍ତି ବୋଲି ସେ କହିଛନ୍ତି ଗତକାଲି ମୁମ୍ୟାଇଠାରେ ଆନ୍ତର୍ଜାତିକ ଲୋକସଂଖ୍ୟା ବିଜ୍ଞାନ ପ୍ରତିଷ୍ଠାନର ଭିଭିପ୍ରସ୍ତର ସ୍ଥାପନ ଉହବ ଅବସରରେ ସେ କହିଛନ୍ତି ଯେ ଭାରତ ଏବେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଯୋଗାଣ ନୀତିକୁ ସଫପୂର୍ଣ୍ଣ ଭାବେ ସଫଳ କରିବା ସ୍ଥିତିରେ ପହଞ୍ଚିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନକ ଅନୁସାରେ ଭାରତ ଏ ଦିଗରେ କାର୍ଯ୍ୟ କରୁଛି ଖୁବ୍ କମ୍ ଦିନରେ ଜନସଂଖ୍ୟା ଅନୁପାତରେ ଦେଶରେ ଯେତେ ଡାକ୍ତର ରହିବା କଥା ସେ ଲକ୍ଷ୍ୟ ପୂରଣ କରାଯିବ ବୋଲି ସେ ସ୍ବଚନା ଦେଇଛନ୍ତି ଟ୍ରମ୍ପ ଭିକିଟ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଭାରତ ଗସ୍ତ ଅବସରରେ ଉର୍ଜା ଓ ଅର୍ଥନୀତି ସମେତ କେତେକ ପ୍ରମୁଖ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି ଆତଙ୍କବାଦର ମୁକାବିଲା ହେଉ ଅଥବା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶାନ୍ତି ଓ ସମୃଦ୍ଧି ବଜାୟ ରଖିବା ହେଉ ଦୁଇଦେଶ ମଧ୍ୟରେ ଏ ସବୁ କ୍ଷେତ୍ରରେ ପାରସ୍କରିକ ସ୍ୱାର୍ଥ ଓ ଆଗ୍ରହ ରହିଛି ତେଣୁ ଉଭୟ ଦେଶ ଏକବିଂଶ ଶତାବ୍ଦୀରେ ଏକ ରଣନୀତି ଭିତ୍ତିକ ଅଂଶୀଦାରୀରେ ଆଗେଇ ଯିବାକୁ ଚାହାନ୍ତି ଆମେରିକା ଭାରତର ସର୍ବବୃହତ ବାଣିଜ୍ୟ ଅଂଶୀଦାର ସାମଗ୍ରି ଏବଂ ସେବା ଉଭୟ କ୍ଷେତ୍ରରେ ଭାରତ ଆମେରିକା ସହ ବାଣିଜ୍ୟିକ କାରବାରରେ ସଂପୃକ୍ତ ଟ୍ରମ୍ପ ଅହମ୍ମଦାବାଦ ଅହନ୍ମଦାବାଦର ମୋଟେରାସ୍ଥିତ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ରେ ଆସନ୍ତାକାଲି ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକଲକ୍ଷରୁ ଅଧିକ ଲୋକଙ୍କ ସମ୍ମୁଖରେ ମିଳିତ ଭାବେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଏଫ୍ଏମ୍ ରିସ୍କ ମନିଟରିଂ ଆର୍ଥିକ କ୍ଷେତ୍ରରେ ସମ୍ଭାବ୍ୟ ବିପଦ ଉପରେ ନଜର ରଖିବା ଏବଂ ଏହାର ମୁକାବିଲା କରିବା ପାଇଁ ନୀତି ନିର୍ଦ୍ଧାରଣ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱ ଦେଇଛନ୍ତି

ମହିଳା ଓ ଯୁବକମାନଙ୍କୁ ସଶକ୍ତ କରାଯିବା ସହିତ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସବୁ ସଭ୍ୟରାଷ୍ଟ୍ର ଗୁରୁତ୍ୱ ଦେବାକୁ ସେ କହିଛନ୍ତି ଏହି ବୈଠକ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଅଧିବେଶନରେ ସମସ୍ତଙ୍କୁ ସୁବିଧା ସୁଯୋଗ ଦେବା ସଂକ୍ରାନ୍ତ ଏକ ଆଲୋଚନାରେ ସେ କହିଛନ୍ତି ଯେ କ୍ରମବର୍ଦ୍ଧିଷ୍ଟୁ ଅସମତା ବିଶ୍ୱବ୍ୟାପି ପିଢ଼ିଗତ ପରିବର୍ତ୍ତନଶୀଳତାକୁ ସଂକୁଚିତ କରିଦେଇଛି ଏହାର କାରଣ ନିର୍ଦ୍ଧାରଣ କରି ସମାଧାନର ସ୍ୱତ୍ର ବାହାର କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ଭାରତ ସରକାର ମହିଳାମାନଙ୍କର ବିକାଶ ପାଇଁ ଷ୍ଟାଣ୍ଡ୍ଅପ୍ ଇଣ୍ଡିଆ ଆରମ୍ଭ କରିବାଠାରୁ ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଫପର୍କରେ ସେ ସୂଚନା ଦେଇଥିଲେ ମୁଦ୍ରା ଯୋଜନାର ସଫଳତା ସଂପର୍କରେ ସେ କହିଛନ୍ତି ଏହା ଦ୍ୱାରା ଉପକୃତ ହିତାଧିକାରୀଙ୍କୁ ନିଜର ଅଂଶ ବାବଦରେ କୌଣସି ଅର୍ଥ ବା ଗ୍ୟାରେଣ୍ଟି ଦେବାକୁ ପଡ଼େନାହିଁ ଅଟଳ ଇନୋଭେସନ୍ ମିସନ୍ ନୀତି ଆୟୋଗର ଅନ୍ୟତମ ପ୍ରମୁଖ କାର୍ଯ୍ୟକ୍ରମ ଅଟଳ ଇନୋଭେସନ୍ ମିଶନ ଦେଶବ୍ୟାପୀ ଉଦ୍ୟୋଗୀମାନଙ୍କୁ ନୂଆ ନୂଆ ଆବିଷ୍କାର କରିବାରେ ପ୍ରୋସାହନ ଦେଉଛି

ଏହି ମିଶନ ଅଧୀନରେ ଦେଶର ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଭାବନା ସୃଜନଶୀଳତା ଓ କୌତୁହଳକୁ ପ୍ରଶ୍ରୟ ଦେବା ତଥା ସେମାନଙ୍କ କଅଁଳ ମନରେ ନୃତନ ଆଗ୍ରହ ଭରିବା ପାଇଁ ଅଟଳ ଟିଙ୍କରିଙ୍ଗ ଲାବୋରେଟୋରୀ ପ୍ରତିଷ୍ଠା କରାଯାଇଛି

ବିନୟ ମାନସିକ ବିକାରଗ୍ରସ୍ତ ଓ ତାକୁ ଚିକିହାର ଆବଶ୍ୟକତା ରହିଛି ବୋଲି ତାର ଓକିଲ କୋର୍ଟରେ ଯୁକ୍ତି ବାଢିଥିଲେ

ଏସିଆନ୍ ରେସ୍ଲିଂ ନୂଆଦିଲ୍ଲୀରେ ଚାଲିଥିବା ଏସିଆନ୍ ରେସ୍ଲିଂ ଚମ୍ପିୟନ୍ସିନ୍ର ପଞ୍ଚମ ଦିନରେ ଗତକାଲି ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ତିନୋଟି ରୌପ୍ୟ ପଦକ ବିଜୟୀ ହୋଇଛି

ପୂର୍ବରୁ ବଜରଙ୍ଗ ପୁନିଆ ଗୌରବ ବାଲିଆ ଓ ସତ୍ୟବ୍ରତ କାଡ଼ିଆଁ ରୌପ୍ୟ ପଦକ ହାସଲ କରିଛନ୍ତି

ଭାରତ ପକ୍ଷରୁ ରୁପିନ୍ଦର ପାଲ ପାଲ ସିଂ ଓ ହରମନପ୍ରୀତ ସିଂ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ ଚେନ୍ନାଇ କିଷନ ରେଡ୍ରୀ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର ଯବାନମାନଙ୍କୁ ଭାରତୀୟ ଅର୍ଥନୀତିର ସୁଦୃଢ଼ ସ୍ତମ୍ଭ ଭାବେ ବର୍ଷ୍ଣନା କରି ସେମାନଙ୍କର ପ୍ରଶଂସା କରିଛନ୍ତି ଗତକାଲି ଚେନ୍ନାଇର ଅବଦିଠାରେ ଏହି ବାହିନୀର ଆସିଷ୍ଟାଣ୍ଟ୍ ସବ୍ଇନୁପେକୁରମାନଙ୍କ ଦୀକ୍ଷାନ୍ତ ଉହବରେ ଉଦ୍ବୋଧନ ଦେଇ ଶ୍ରୀ ରେଡ୍ଡୀ କହିଛନ୍ତି ସୈନିକମାନେ କଦବା କ୍ୱଚିତ ଯୁଦ୍ଧର ସମ୍ମୁଖୀନ ହେଉଥିବା ବେଳେ ଶିଳ୍ପ ସୁରକ୍ଷା ବାହିନୀର ଯବାନମାନେ ପ୍ରତିକ୍ଷଣ ଲଢ଼େଇର ସମ୍ମୁଖୀନ ହୋଇଥାନ୍ତି